ଏଲ୍ଏସ୍ ନୋ କନ୍ଫିଡେନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସରକାରଙ୍କ ବିରୋଧରେ ଆଗତ ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଦେଶବାସୀ ପ୍ରକଟ କରିଆସୁଥିବା ପ୍ରଗାଢ଼ ଆସ୍ଥାକୁ ବିରୋଧି ପକ୍ଷ ବୁଝିବାରେ ଅକ୍ଷମ

ସେ କହିଛନ୍ତି ବିଧାନସଭା ନିର୍ବାଚନରେ ବିଜେପିର କ୍ରମାଗତ ବିକୟରୁ ଏହା ସ୍ୱଷ୍ଟ ହୋଇଛି ଯେ ଶ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ଲୋକମାନଙ୍କର ଆସ୍ଥା ଅତୁଟ ରହିଛି

କାରଣ ଦଳ ଏକଥା ଜାଣିଛି ଜନସାଧାରଣ କଂଗ୍ରେସକୁ କ୍ଷମତାରେ ବସେଇଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଭାରତର ପ୍ରତିଷ୍ଠାକୁ ବଢ଼ାଇଛନ୍ତି ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଦେଶ ସମଗ୍ର ବିଶ୍ୱର ସବୁଠାରୁ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ଭାବେ ପରିଚିତ ହୋଇଛି ଶ୍ରୀ ସିଂ ଏନ୍ଡିଏ ସରକାରଙ୍କ ଶାସନକାଳରେ ନିଆଯାଇଥିବା ବିଭିନ୍ନ କଲ୍ୟାଶମଳକ ପଦକ୍ଷେପ ସମ୍ପର୍କରେ ଅବତାରଣା କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଗରିବ ବିଷୟରେ ଚିନ୍ତା କରିପାରିବ ଭିଡଦ୍ୱାରା ସଙ୍ଗଠିତ ହତ୍ୟା ଘଟଣା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏହା ବିରୋଧରେ କଠୋର ଆଇନ ପ୍ରଶୟନ କରିବାପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କୁ ଭରସା ଦେଇ ଶ୍ରୀ ସିଂ କହିଛନ୍ତି ରାଜ୍ୟର ବିକାଶପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଓ ସମର୍ଥନ ଯୋଗାଇ ଆସ୍କୁଛନ୍ତି ପୂର୍ବର୍ କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ ଗାନ୍ଧି ଏନ୍ଡିଏ ସରକାର ଜନସାଧାରଣଙ୍କୁ କେବଳ ବଡ଼ ବଡ଼ ପ୍ରତିଶ୍ରତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି

କୃଷକ ଦଳିତ ମହିଳା ଏବଂ ଯୁବପିଢ଼ି ସରକାରଙ୍କ ମିଥ୍ୟା ପ୍ରତିଶ୍ରତିଦ୍ୱାରା କବଳିତ ବୋଲି ସେ ଅଭିଯୋଗ କରିଛନ୍ତି ରାଫେଲ୍ ବିମାନ କିଣା ସମ୍ପର୍କରେ ସରକାର ସବିଶେଷ ତଥ୍ୟ ଉପସ୍ଥାପନ ନ କରିବାକୁ ନେଇ ଶ୍ରୀ ଗାନ୍ଧି ପ୍ରଶ୍ନ ଉଠାଇଛନ୍ତି ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ୍ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି

ବିଭାଜନ ପରେ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କ ଯୋଗୁଁ ଆନ୍ଧ୍ରପ୍ରଦେଶ ବିଭିନ୍ନ ପରିମାପକରେ ଆକି ରୁଗ୍ଣ ଅବସ୍ଥାରେ ରହିଛି ସ୍ୱତନ୍ତ ରାଜ୍ୟପାହ୍ୟା ଦାବିରେ ତାଙ୍କ ଦଳ ଏବେବି କାଏମ୍ ରହିଛି ଏବଂ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ରହିଛି ବିଭାଜନ ପ୍ରସଙ୍ଗକୁ ନେଇ ଟିଡିପି ଏବଂ ଟିଆର୍ଏସ୍ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ବାଦବିବାଦ ଦେଖିବାକୃ ମିଳିଥିଲା ଆଲୋଚନା ଆରମ୍ଭ ପୂର୍ବରୁ ବିଜୁ ଜନତା ଦଳ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ ଦଳର ସାଂସଦ ଭର୍ତ୍ତୃହରି ମହତାବ ଅଭିଯୋଗ କରିଥିଲେ କଂଗ୍ରେସ କିମ୍ବା ବିଜେପି ନେତୃତ୍ୱାଧୀନ ସରକାର କେହିବି ଓଡ଼ିଶାର ଜନସାଧାରଣଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିନାହାନ୍ତି ଇତିମଧ୍ୟରେ ଭୋଟ୍ଗ୍ରହଣ ସମୟରେ ଅନୁପସ୍ଥିତ ରହିବାପାଇଁ ଶିବସେନା ନିଷ୍କଭି ନେଇଛି ବିଜେପି ରାହୁଲ ଗାନ୍ଧି ଆଜି ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନାକାଳରେ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଉପସ୍ଥାପନ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ସ୍ୱାଧିକାର ନୋଟିସ୍ ଆଣିବ ଆକି ସଂସଦ ବାହାରେ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଶ୍ରୀ ଗାନ୍ଧି ଭିତ୍ତିହୀନ ଅଭିଯୋଗମାନ ଆଣି ଗୃହରେ ଭ୍ରାନ୍ତି ସୃଷ୍ଟି କରିଛନ୍ତି ସେ ରାହୁଲ ଗାନ୍ଦିଙ୍କ ଭାଷଣକୁ ମିଛର ପେଡ଼ି ଭାବେ ବର୍ଷ୍ଣନା କରିଛନ୍ତି କଂଗ୍ରେସ ନେତାଙ୍କର ରାଫେଲ୍ ବିମାନ ଚୁକ୍ତି ସମ୍ପର୍କିତ ଅଭିଯୋଗକୁ ସେ ଖଶ୍ତନ କରିଛନ୍ତି ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷେଲ୍ ରାଜ୍ୟବର୍ଦ୍ଧନ ସିଂ ରାଠୋଡ଼୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗପାଇଁ ମଧ୍ୟ ଶ୍ରୀ ଗାନ୍ଧିଙ୍କୁ ଭର୍ସନା କରିଛନ୍ତି ଅନେକଗୁଡ଼ିଏ ଟ୍ୱିଟ୍ ଯୋଗେ କହିଛନ୍ତି ଶ୍ରୀ ମୋଦି କ୍ଷମତା ଲୋଭି ବୋଲି ରାହୁଲ୍ ଗାନ୍ଧିଙ୍କ ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍କଦ

ସ୍ୱତନ୍ତ୍ର ବିଚାରପତି ଏହି ମାମଲାର ଶୁଣାଶିପାଇଁ ଆସନ୍ତା ସୋମବାରକୁ ଦିନ ଧାର୍ଯ୍ୟ କରିଥିବାବେଳେ ଏକଥା ମଧ୍ୟ କହିଥିଲେ ଯେ ତଦନ୍ତ ଅଧିକାରୀ ମଧ୍ୟ କୋର୍ଟରେ ଉପସ୍ଥିତ ନାହାନ୍ତି ଇଡି ପକ୍ଷରୁ କୁହାଯାଇଛି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମହଜୁଦ୍ ଅଛି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଟିଏସ୍ ତ୍ରିମୂର୍ତ୍ତି ନୂଆଦିଲ୍ଲୀରେ ଏ ବିଷୟରେ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ୍ ଶିଖର ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଶ୍ରୀ ମୋଦି ସୋମବାର ଦିନ ଦୁଇଦିନିଆ ରୁଆଶ୍ଡା ଗସ୍ତ କରିବେ ଏହା ହେବ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରୁଆଶ୍ଡା ଗସ୍ତ

ସେଠାରେ ରହୁଥିବାର ଭାରତୀୟମାନଙ୍କ ସହିତ ମଧ୍ୟ ଶ୍ରୀ ମୋଦି ଭାବ ବିନିମୟ କରିବେ

ଏକ ପ୍ରଶ୍ୱର ଉତ୍ତରରେ ଶ୍ରୀ ତ୍ରିମୂର୍ତ୍ତି କହିଛନ୍ତି ଆଫ୍ରିକା ମହାଦେଶ ସହିତ ଭାରତର ବିକାଶମଳକ ସହଯୋଗ ଅନେକ କ୍ଷେତ୍ରକୁ ପରିବ୍ୟାପ୍ତ ଏବଂ ଏହା ବହୁ ପ୍ରାଚୀନ ଏଣୁ ଭାରତ ଏକ୍ଷେତ୍ରରେ ଚୀନ୍ କିୟା ଅନ୍ୟ କୌଣସି ଦେଶ ସହ ପ୍ରତିଦ୍ୱନ୍ଦିତା କରିବାର ପ୍ରଶ୍ନ ଉଠୁ ନାହିଁ

ଦକ୍ଷିଣ ଆଫ୍ରିକାର ଡର୍ବାନ୍ଠାରେ ଅନୁଷ୍ଠିତ ଅଷ୍ଟମ ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ମିଳନୀରେ ଆକି ସ୍ୱାସ୍ଥ୍ୟମନ୍ତ୍ରୀ ଅଭିଭାଷଣ ରଖି ଏହା କହିଛନ୍ତି

ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ୱାଲି କହିଛନ୍ତି ସଂଯୋଗ ଏବଂ ଗରିବୀ ଦୂରୀକରଣ ହେଉଛି ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ କାଠମାଣ୍ଡୁଠାରେ ଆକି ସନ୍ଧ୍ୟାରେ ଗଣମାଧ୍ୟମକୁ ଶ୍ରୀ ଗ୍ୟାୱାଲୀ କହିଛନ୍ତି ଏହି ସମ୍ମିଳନୀରେ ସଭ୍ୟ ଥିବା ସମସ୍ତ ଦେଶରେ ଗରିବୀ ଦୂରୀକରଣ ପାଇଁ ବିହିତ ପଦକ୍ଷେପ ନିଆଯିବ

ଯେଉଁଥିରେ ବାଂଲାଦେଶ ଭୁଟାନ୍ ଭାରତ ନେପାଳ ଶ୍ରୀଲଙ୍କା ମ୍ୟାମାର ଏବଂ ଥାଇଲ୍ୟାଣ୍ଡ ସଦସ୍ୟ ଅଛନ୍ତି

ଆର୍ଚେରୀ ବର୍ଲିନ୍ଠରେ ଅନୁଷ୍ଠିତ ହେଉଥିବା ଥିବା ବିଶ୍ୱ ତୀରଚାଳନା ପ୍ରତିଯୋଗିତା ଚତ୍ର୍ଥ ପର୍ଯ୍ୟାୟ ଭାରତୀୟ ମହିଳା ଦଳ ସ୍ୱର୍ଷପଦକ ହାସଲ କରିବାକୁ ଆସନ୍ତାକାଲି ଫ୍ରାନ୍ସକୁ ଭେଟିବ ଭାରତୀୟ ମହିଳା ଦଳର ତ୍ରୀସା ଦେବ୍ ଜ୍ୟୋତି ସୁରେଖା ଭେନମ୍ ଏବଂ ମୁସ୍କାନ କର ତର୍କୀକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି

ପୂର୍ବରୁ ପୁରୁଷ ବିଭାଗରେ ଭାରତର ଅଭିଷେକ ବର୍ମା ଫାଇନାଲ୍ରେ କାଜଗସ୍ତାନଠାରୁ ପରାସ୍ତ ହୋଇଥିଲେ ହକି ଓମେନ୍ ଲଣ୍ଣନରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମହିଳା ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଉତ୍ସାହିତ ଭାରତୀୟ ଦଳ ଆୟୋଜକ ଇଂଲଶ୍ଡକୁ ଭେଟିବ